ମୁକାବିଲା ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ସେ କହିଛନ୍ତି ସରକାରଙ୍କ ଏହି ନିଷ୍ପତି ଦ୍ୱାରା କୃଷକ ବୁଲାବିକାଳୀ ଓ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ଅଧିକ ଲାଭାନ୍ୱିତ ହେବେ ଶ୍ରୀ ମୋଦୀ କହିଛନ୍ତି ଏମ୍ଏସ୍ଏମ୍ଇର ସଂଜ୍ଞା ପରିବର୍ତନ କେବଳ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋସାହନ ଦେବ ନାହିଁ ବରଂ ଦେଶର ଉଦ୍ୟୋଗଗୁଡ଼ିକୁ ନୂଆ ଜୀବନ ପ୍ରଦାନ କରିବ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ସକାରାତ୍ମକ ପରିବର୍ତନ ଦ୍ୱାରା ବହୁ ଲୋକଙ୍କୁ ରୋଜଗାର ମିଳିପାରିବ ଶ୍ରୀ ମୋଦୀ ବୁଲାବିକାଳୀମାନଙ୍କୁ ଋଣ ଉପଲବ୍ଧ କରାଇବା ପାଇଁ ସରକାର ନେଇଥିବା ଅନନ୍ୟ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଛନ୍ତି

ସେ କହିଛନ୍ତି ସେହି ସମାନ ଲକ୍ଷ୍ୟ ପୂରଣ ପାଇଁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଚ୍ଚମିଆଦି ଋଣ ପରିଶୋଧ ସମୟକୁ ବୃଦ୍ଧି କରାଯାଇଛି

ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି କହିଛି ଏହି ଅବପାତ ଆହୁରି ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେବ

ଏହାର ପ୍ରଭାବରେ ଦକ୍ଷିଣ କୋଙ୍କନ୍ ଅଂଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କୁହାଯାଇଛି

ଏହି ସାମୁଦ୍ରିକ ଝଡ଼ ମହାରାଷ୍ଟ୍ର ଓ ଗୁଜରାଟର କେତେକ ଅଂଚଳରେ କ୍ଷତି ପହଂଚାଇବା ନେଇ ଅନୁମାନ କରାଯାଉଛି

ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିବାକୁ ଯାଇ ଡିଜିସିଏ କହିଛି ବିମାନଗୁଡ଼ିକରେ ଯାତ୍ରୀମାନଙ୍କୁ ଏଭଳି ଭାବେ ସିଟ୍ ବଂଟନ କରାଯିବା ଉଚିତ ଯେପରି ଦୁଇଟି ସିଟ୍ ମଧ୍ୟରେ ଥିବା ସିଟ୍ଟି ଖାଲି ରହୁଥିବ ଡିଜିସିଏ କହିଛି ଯେଉଁ ବିମାନଗୁଡ଼ିକରେ ଅଧିକ ସଂଖ୍ୟକ ଯାତ୍ରୀ ଟିକେଟ୍ କରିସାରିଛନ୍ତି ସେହି ବିମାନଗୁଡ଼ିକରେ ଯାତ୍ରୀମାନଙ୍କୁ ଗାଉନ୍ ଯୋଗାଇ ଦିଆଯିବ

ଏହି ବୈଠକରେ ସହରାଂଚଳର ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା କରି ବାୟୁର ମାନକୁ ଉନ୍ନତ କରିବା ସହିତ ଏହାକୁ ବଜାୟ ରଖିବା ସକାଶେ ପଂଚବାର୍ଷିକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏହି ବୈଠକରେ ଦିଲ୍ଲୀର ବାୟୁର ମାନକ ସମ୍ପର୍କୀତ ଆଲୋଚନାକୁ ସାମିଲ କରାଯାଇଥିବାରୁ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଖୁସି ବ୍ୟକ୍ତ କରିଥିଲେ ଆସନ୍ତା ପାଂଚ ବର୍ଷ ମଧ୍ୟରେ ବଡ଼ବଡ଼ ସହରଗୁଡ଼ିକରେ ବାୟୁର ମାନକୁ ଉନ୍ନତ କରିବା ସକାଶେ କେତେଗୁଡ଼ିଏ ଢାଂଚାଗତ ସଂସ୍କାର ଅଣାଯିବ

ମନ୍ତ୍ରୀ ଜାଭଡେକର ସହରାଂଚଳର ବର୍ଜ୍ୟବସ୍ତୁ ବିଶେଷ କରି ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଓ ଗୃହ ନିର୍ମାଣ ଏବଂ ଭଙ୍ଗାରୁଜା ସମୟରେ ବାହାରୁଥିବା କଂକ୍ରିଟ୍ ବର୍ଜ୍ୟର ପରିଚାଳନା କରାଯିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି